କୋଭିଡ ନାଇଷ୍ଟିନ ପାଇଁ ପ୍ରତିଷେଧକ ଟୀକା ବାହାର କରିବା ଓ ଔଷଧ ବାହାର କରିବା ପାଇଁ ଏହାର ପ୍ରଜାତି ଗୁଡ଼ିକୁ ପୃଥକ୍ କରି ରଖିବାକୁ ପଡିବ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡକ୍କର ବଳରାମ ଭାର୍ଗବ କହିଛନ୍ତି ଆଇସିଏମ୍ଆର୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଅନ୍ୟ ବିଭାଗ ଗୁଡ଼ିକ ସହ ମିଶି କୋଭିଡ ନାଇଷ୍ଟିନ୍ର ମୁକାବିଲା ଦିଗରେ କାର୍ଯ୍ୟ କରୁଛି

ଅଧିକ ନମୂନା ଆସିଲେ ସେଗୁଡ଼ିକର ପରୀକ୍ଷା କରିବା ପାଇଁ ଆଇସିଏମ୍ଆର୍ ପାଖରେ ଯଥେଷ୍ଟ ବ୍ୟବସ୍ଥା ଥିବାର ସେ ଜଣାଇଛନ୍ତି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇ ସଫକ୍ରମଣଠାରୁ ଦୂରରେ ରହିବା ଲାଗି ସତର୍କତାମୃଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁମତି ପ୍ରଦାନ କରିଛନ୍ତି

ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଜଣେ ଦିଲ୍ଲୀରୁ ଥିବାବେଳେ ଆଉଜଣେ କର୍ଣ୍ଣାଟକର ବୋଲି କଣାପଡିଛି କରୋନା ଭୂତାଣୁ ସଂକ୍ରାନ୍ତରେ ଗବେଷଣା ଚଳାଇଥିବା ବୈଜ୍ଞାନିକମାନେ କହିଛନ୍ତି ଭୂତାଣୁ ସପ୍ତାହେରୁ କମ୍ ସମୟ ମଧ୍ୟରେ ଜଣଙ୍କ ଦେହରୁ ଅନ୍ୟଜଣଙ୍କ ଦେହକୁ ସଂକ୍ରମିତ ହୋଇପାରିବ

ସେଠାରେ କରୋନା ଭୂତାଣୁ ସଂକ୍ରମଣ ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ଲୋକମାନଙ୍କ ଦ୍ୱାରା ହେଉଥିବାର ଜଣାପଡିଛି

କରୋନା ଟ୍ରମ୍ପ୍ ଏମରଜ୍ଜେନ୍ସି ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏହାର ମୁକାବିଲା କରିବାପାଇଁ ଗତକାଲି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ସମଗ୍ର ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଛି

କରୋନା ଆତଙ୍କରେ ବିଶ୍ୱ ଅର୍ଥନୀତିରେ ମଧ୍ୟ ଅବନତି ପରିଲକ୍ଷିତ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ବିଶ୍ୱବ୍ୟାପୀ ଘୋଷଣା କରାଯିବା ପରେ ଏପରି ନିଷ୍ପଭି ନିଆଯାଇଛି

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜରୁରୀ ପରିସ୍ଥିତି ଘୋଷଣା କରାଯିବା ପରେ ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କୁ ଏହାର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ ଦିଗରେ ସହାୟତା କରିବା ଲାଗି ଫେଡେରାଲ କରୁରୀକାଳୀନ ପରିଚାଳନା ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଛି

ଏକ ସାମ୍ଭାଦିକ ସମ୍ମିଳନୀରେ ଡବ୍ଲ୍ୟଏଚ୍ଓ ମୁଖ୍ୟ ଟେଡ୍ରସ୍ ଅଧନମ୍ ଘେବ୍ରିଏସସ୍ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ କେତେବେଳେ ଚରମ ପର୍ଯ୍ୟାୟରେ ପହଞ୍ଚବ ତାହା କହିବା ସମ୍ଭବ ନୁହେଁ ସେ କହିଛନ୍ତି ଚୀନ୍ ବ୍ୟତୀତ ସବୁଠାରୁ ଅଧିକ ସଂକ୍ରମଣର ଖବର ୟୁରୋପ୍ରୁ ଆସୁଥିବାବେଳେ ଭୂତାଣୁରେ ଅଧିକ ସଂଖ୍ୟକ ଲୋକ ୟୁରୋପ୍ରୁ ହିଁ ପ୍ରାଣ ହରାଇଛନ୍ତି

ଏହି ବୈଠକ ଆକ୍ଟିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବାର କାର୍ଯ୍ୟସ୍ତଚୀ ଥିଲା

ଆର୍ଏସ୍ଏସ୍ ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ କହିଛନ୍ତି କୋଭିଡ ନାଇଷ୍ଟିନ୍ ବିଶ୍ୱବ୍ୟାପୀ ହେବା ପରିପ୍ରେକ୍ଷୀରେ ଅଖଳ ଭାରତୀୟ ପ୍ରତିନିଧି ସଭା ବୈଠକକୁ ବାତିଲ କରିଦିଆଯାଇଛି ହେଲ୍ଥ ଆଡ୍ଭାଇଜରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କେତେକ ମୌଳିକ ସ୍ୱାସ୍ଥ୍ୟ ନୀତି ଅବଲୟନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ବେଶି ଲୋକଙ୍କ ସମାବେଶ ହେଉଥିବା ସ୍ଥାନକୁ ନ ଯିବାପାଇଁ କୁହାଯାଇଥିବାବେଳେ ଯଦି କେହି କଫ କାଶ ବା ଜ୍ୱରରେ ଆକ୍ରାନ୍ତ ହୋଇଥା'ନ୍ତି ସେମାନଙ୍କଠାରୁ ନିରାପଦ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ହାତ ନ ଧୋଇ ନିଜର ଆଖି ନାକ ପାଟିକୁ ଛୁଅଁନ୍ତୁ ନାହିଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି ବାରମ୍ଭାର ସାବୁନ୍ରେ ହାତ ଧୋଇବା ସହ ଆବଶ୍ୟକ ପଡ଼ିଲେ ଆଲ୍କୋହଲ୍ଭିତ୍ତିକ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିମ୍ବା ଟିସୁ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବହୃତ ଟିସୁ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି କ୍ୱର କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତୁରନ୍ତ ଚିକିହକଙ୍କ ପରାମର୍ଶ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି

ଆନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଥିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ଲୋକମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ

ସେମାନଙ୍କ ଘର ବାରମର ଜିଲ୍ଲା କାନାନା ଗ୍ରାମରେ ବୋଲି ଜଶାପଡିଛି ସେମାନେ ବାରମର ଜିଲ୍ଲାର ବାଲୋଣ୍ଡାରୁ ଜୟସାଲମରର ରାମଦେଭ୍ରାକୁ ଯାଉଥିଲେ ଆହତ ଲୋକମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ମାଥୁରାଜାସ୍ ମାଥୁର ହସ୍କିଟାଲରେ ଭର୍ତ୍ତି କରାଯାଇଛି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ଆହତମାନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇଛନ୍ତି ଆହତ ଲୋକମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଅର୍ଥମନ୍ତ୍ରୀ ଓ ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଛନ୍ତି